ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତର କୃଷକମାନେ ଆଉ ବେଶିଦିନ ପର୍ଯ୍ୟନ୍ତ ଦାରିଦ୍ୟ ମଧ୍ୟରେ ରହିବେ ନାହିଁ

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର କିଶାନ୍ କ୍ରେଡିଟ୍କାର୍ଡ ସୁବିଧା ପ୍ରତ୍ୟେକ କୃଷକଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି ଓ ଏହାଦ୍ୱାରା ସେମାନେ ସହଜରେ ଋଣ ପାଇପାର୍ଚ୍ଛନ୍ତି ସେ କହିଛନ୍ତି ସରକାର ଶୀତଳ ଭଣ୍ଡାର ଓ ଗୋଦାମ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଆଧୁନିକ ଗୋଦାମ ଶୀତଳ ଭଣ୍ଡାର ଓ ନୂଆ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ସେ ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ଅନୁରୋଧ କରିଛନ୍ତି

ଏହି ଅର୍ଥ କୃଷକମାନଙ୍କ ଜମାଖାତାକୁ ସିଧା ପଠାଇ ଦିଆଯାଇଛି ବିରୋଧୀ ଦଳଗୁଡ଼ିକର ତୀବ୍ର ସମାଲୋଚନା କରି ସେ କହିଛନ୍ତି ବିରୋଧୀ ଦଳମାନେ ସେମାନଙ୍କ ରାଜନୀତି ପାଇଁ କୃଷକମାନଙ୍କର ବ୍ୟବହାର କରୁଛନ୍ତି ରାଜନୈତିକ ଦଳମାନେ ପୂର୍ବରୁ କୃଷି ସଂସ୍କାର ବିଷୟରେ ଯାହା ପ୍ରତିଶ୍ରତି ଦେଇଥିଲେ ତାଙ୍କ ସରକାର ଠିକ୍ ସମାନ କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଡିଫିନ୍ସ ମିନିଷ୍ଟର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜିଠାରୁ ତେଲଙ୍ଗାନାକୁ ଦୁଇଦିନ ଗସ୍ତରେ ଯାଇଛନ୍ତି

ସେ ଭାରତୀୟ ବିମାନ ବାହିନୀ ଟ୍ରେନି ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ସହ ବାର୍ତ୍ତାଳାପ କରିବେ ପ୍ରତିରକ୍ଷା ମନ୍ତ୍ରୀ ଡିଆର୍ଡିଓର କିଛି ପ୍ରତିଷ୍ଠାନ ଗସ୍ତ କରିବାର କାର୍ଯ୍ୟସଚୀ ରହିଛି

ମନ୍ତ୍ରଣାଳୟ କହିଛି ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ତୋମର ଫାର୍ମର୍ସ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ନୂଆ କୃଷି ଆଇନଗୁଡ଼ିକ ସଂକ୍ରାନ୍ତରେ ଭୁଲ୍ ଧାରଣା ଓ ଅପପ୍ରଚାରର ବଶବର୍ତ୍ତୀ ନ ହେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି ନୂଆ କୃଷି ଆଇନଗୁଡ଼ିକ ବିଷୟରେ ଭଲଭାବେ ଅବଗତ ହେବା ପାଇଁ ସେ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ଗତ ମଧ୍ୟରାତ୍ରିରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଶ୍ରୀ ତୋମର ବିଭିନ୍ନ ନ୍ୟସ୍ତସ୍ୱାର୍ଥ ରାଜନୈତିକ ଦଳଗୁଡ଼ିକର ମନ୍ଦ ଉଦ୍ଦେଶ୍ୟ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି କିଛି ରାଜନୈତିକ ଦଳ ସେମାନଙ୍କର ନ୍ୟସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନଗୁଡ଼ିକ ବିରୁଦ୍ଧରେ ଲୋକମାନଙ୍କୁ ମତାଉଛନ୍ତି ସେ କହିଛନ୍ତି କଂଗ୍ରେସ ଆମ୍ ଆଦମୀ ପାର୍ଟି ଓ ଅକାଳୀ ଦଳ ଭଳି କିଛି ରାଜନୈତିକ ଦଳ ପୂର୍ବରୁ କୃଷକମାନଙ୍କ ପାଇଁ ଉନ୍ମକ୍ତ ବଜାର ଯୋଗାଇବା ବିଷୟରେ କହୁଥିଲେ କିନ୍ତୁ ସେହି ଦଳମାନେ ବର୍ତ୍ତମାନ ନୂଆ କୃଷି ଆଇନଗୁଡ଼ିକୁ ବରୋଧ କରୁଛନ୍ତି ସେ କହିଛନ୍ତି କୃଷକମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଅଧିକାଂଶ ଗୋଦାମ ଶୀତଳ ଭଣ୍ଡାର ଓ ପ୍ରକ୍ରିୟାକରଣ କେନ୍ଦ୍ର ଗ୍ରାମାଞ୍ଚଳ ପରିବର୍ତ୍ତେ ବଡ଼ ବଡ଼ ସହରରେ ରହିଛି ସେଥିଯୋଗୁଁ କୃଷକମାନେ ସେଗୁଡ଼ିକର ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି

ସେ କହିଛନ୍ତି କୃଷକମାନେ ସେମାନଙ୍କର ଜମି ହରାଇ ବସିବେ ବୋଲି ସେମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି

ରେଲଓଡ଼ ଭାରତୀୟ ରେଳବାଇ ଏକ ଜାତୀୟ ରେଳ ଚିଠା ଯୋଜନା ପ୍ରସ୍ତୁତ କରିଛି ରେଳବାଇରେ ଉନ୍ନତି ଆଶିବା ଲକ୍ଷ୍ୟରେ ଉଦ୍ୟମ ସ୍ୱର୍ପ ଏଭଳି ପଦକ୍ଷେପ ନିଆଯାଇଛି ଜାତୀୟ ରେଳ ଯୋଜନା ନାମକ ଏକ ଦୀର୍ଘ ମିଆଁଦୀ ଯୋଜନା ପ୍ରସ୍ତୁତ କରାଯାଇଛି ଏହି ଯୋଜନା ଅନୁସାରେ ରେଳ ମୌଳିକ ଢାଞ୍ଚାରେ ଉନ୍ନତି ଅଣାଯିବ ଏହି ଯୋକନା ସଂକ୍ରାନ୍ତରେ ବିଭିନ୍ନ ମନ୍ତ୍ରଣାଳୟର ମତାମତ କାଣିବା ପାଇଁ ଏହାକୁ ସେମାନଙ୍କ ପାଖକୁ ପଠାଯାଇଛି ରେଳବାଇ ଆସନ୍ତା ମାସ ସୁଦ୍ଧା ଯୋଜନାକୁ ଚୂଡ଼ାନ୍ତ କରିବ ଗୁଟେରସ୍ ଭାକ୍ଟିନ୍ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ଗରିବ ଦେଶମାନଙ୍କୁ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି ଶ୍ରୀ ଗୁଟେରସ୍ କହିଛନ୍ତି ଆମେ କେବଳ ପ୍ରତିଷେଧକ ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ ଏଥିପାଇଁ ଆନ୍ତର୍ଜାତିକ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ

ବିଶ୍ୱର ସବୁ ଦେଶକୁ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଯୋଗାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ

ସେ କହିଛନ୍ତି ଯେଉଁ ଦେଶମାନେ ସେମାନଙ୍କ ଜନସଂଖ୍ୟା ତ୍କଳନାରେ ଅଧିକ ପ୍ରତିଷେଧକ ଉତ୍ପାଦନ କରୁଛନ୍ତି ସେମାନେ ଏ କ୍ଷେତ୍ରରେ ସହାୟତା କରିପାରିବେ ଶ୍ରୀ ଗୁଟେରସ୍ କହିଛନ୍ତି ସାମୂହିକ ଟୀକାକରଣକୁ ନିଶ୍ଚିତ କରି ବିଶ୍ୱ କୋବିଡ୍ ନାଇଷ୍ଟିନ୍ର ମୁକାବିଲା କରିପାରିବ ସେ କହିଛନ୍ତି ଆମେ ଯଦି କୋବିଡ୍ ନାଇଷ୍ଟିନ୍କୁ ସମୂଳେ ବିନାଶ ନ କରିବା ତାହାହେଲେ ଏହା ପୁନର୍ବାର ମୁଣ୍ଡ ଟେକିବାର ସମ୍ଭାବନା ରହିଛି